ପିଏମ୍ ମାଲଦୀପସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ଥିର ସମୃଦ୍ଧ ଓ ଶାନ୍ତିପୂର୍ଷ୍ଣ ମାଳଦୀପ ଗଠନ ପାଇଁ ସେଠାକାର ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏହାଦ୍ୱାରା ମାଳଦୀପର ଜନସାଧାରଣଙ୍କ ଆଶା ଓ ଆକାଙ୍କ୍ଷାର ପୂରଣ ହୋଇପାରିବ ଆଜି ନୂଆଦିଲ୍ଲୀରେ ମାଳଦୀପ ବାଚସ୍କତି ମହମ୍ମଦ ନସିଦଙ୍କ ନେତୃତ୍ୱରେ ସେଠାକାର ସାଂସଦମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦୁଇ ଦେଶର ପାର୍ଲାମେଣ୍ଟ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ଭାରତ ମାଳଦୀପ ସମ୍ପର୍କରେ ଉନ୍ନତିର ଏକ ମୁଖ୍ୟ ଉପାଦାନ ମାଳଦୀପରେ ଗତବର୍ଷ ନୂଆ ସରକାର ଗଠନ ହେବାଠାରୁ ଭାରତ ଓ ମାଳଦୀପ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ ଦିଗରେ ଶ୍ରୀ ମୋଦୀଙ୍କ ଉଦ୍ୟମ ପାଇଁ ଶ୍ରୀ ନସିଦ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାଳଦୀପର ଜନସାଧାରଣଙ୍କ ବିକାଶ ପାଇଁ ଶ୍ରୀ ମୋଦୀ ବିକାଶ ଓ ସହଯୋଗର ଯେଉଁ ହାତ ବଡ଼ାଇଛନ୍ତି ଏଥିପାଇଁ ମଧ୍ୟ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକସଭା ବାଚସ୍କତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ମିଳିତ ଆମନ୍ତ୍ରଣ କ୍ରମେ ଏହି ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି

ଭାରତକୁ ପାଞ୍ଚଦିନ ଗସ୍ତରେ ଆସିଥିବା ମାଳଦୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲ ସାହିଦ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବୈଠକରେ ମିଳିତ ଅଧ୍ୟକ୍ଷତା କରିଥିଲେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ଏହି ବୈଠକର ମୂଳ ଲକ୍ଷ୍ୟ ବୈଠକ ପରେ ତିନୋଟି ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି ଗୋଟିଏ ବୁଝାମଣା ସ୍କାରକପତ୍ର ଭାରତ ଓ ମାଳଦୀପ ନିର୍ବାଚନ କମିଶନମାନଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବେଳେ ଅନ୍ୟଟି ଆର୍ଥିକ ଗୁଇନ୍ଦା ଶାଖାଗୁଡ଼ିକ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଅପରାଧ ଘଟଣାଗୁଡ଼ିକରେ ପରସ୍କରକୁ ଆଇନଗତ ସହାୟତା ଯୋଗାଇବା ସଂକ୍ରାନ୍ତ ରାଜିନାମା ପାଇଁ ସମର୍ଥନପତ୍ରର ଉଭୟପକ୍ଷ ଆଦାୟନପ୍ରଦାନ କରିଛନ୍ତି

ସେହି ଅଫିସରମାନେ ମାଳଦୀପ ସରକାରଙ୍କ ଗୁରୁତ୍ୱପୂର୍୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଏକ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଓ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ଭାରତ ମାଳଦୀପର ବିକାଶରେ ଭାଗିଦାର ହେବାକୁ ପ୍ରତିଶ୍ରତିବଦ୍ଧ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାଳଦୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ଆଜି ନୂଆଦିଲ୍ଲୀରେ ଆଲୋଚନା ସମୟରେ ମାଳଦୀପ ସରକାରଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏଫ୍ଏମ୍ ବ୍ରିଫିଙ୍ଗ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଅର୍ଥନୈତିକ ସମସ୍ୟାଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି ଓ ଶିଳ୍ପ କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଦ୍ୟମ ଜାରି ରହିବ ନୂଆଦିଲ୍ଲୀରେ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ଦେବାଳିଆ ଆଇନ୍ ସଂକ୍ରାନ୍ତରେ ସେ କହିଛନ୍ତି ସରକାର ଏ ଦିଗରେ ଦ୍ରତ ପଦକ୍ଷେପ ଗ୍ରହଣ କରିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ସୋମବାରଠାରୁ ପ୍ରାକ୍ ବଜେଟ୍ ଆଲୋଚନା ଆରମ୍ଭ କରାଯିବ

ସେ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନଙ୍କ ଦ୍ୱାରା ସାମଗ୍ରୀ କ୍ରୟ ବୃଦ୍ଧି ଉପରେ ଆଲୋକପାତ କରାଯାଉଛି ଶ୍ରୀ ସୁବ୍ରମନ୍ୟନ କହିଛନ୍ତି କମ୍ପାନୀଗୁଡ଼ିକର ଉନ୍ନତି ପାଇଁ ଉଦ୍ୟୋଗ ଟିକସ ହ୍ରାସ ସମେତ ସରକାର ଗତ କିଛି ମାସ ମଧ୍ୟରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହି ଅର୍ଥ ସେମାନେ ଖୁଚୁରା ଋଣ ଆକାରରେ ଦେଇପାରିବେ

ଦିବ୍ରଗଡ଼ ପୌରାଞ୍ଚଳରେ ଆଜି ପାଞ୍ଚ ଘଣ୍ଟା ପାଇଁ ସାନ୍ଧ୍ୟ ଆଇନ୍କୁ କୋହଳ କରାଯାଇଥିଲା କିନ୍ତୁ କାମରୁଫ୍ ମେଟ୍ରୋ ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ସାନ୍ଧ୍ୟ ଆଇନ୍ ବଳବତ୍ତର ରହିଛି

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲୋକମାନଙ୍କୁ ପୁନର୍ବାର ନିବେଦନ କରିଛନ୍ତି ଶ୍ରୀ ସୋନୱାଲ କହିଛନ୍ତି ନାଗରିକ ଆଇନ୍କୁ ନେଇ କିଛି ଲୋକ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି

ପରେ ଏକ ଉପଯୁକ୍ତ ସମୟରେ ତାଙ୍କର ଭାରତ ଗସ୍ତ ପାଇଁ କାର୍ଯ୍ୟସ୍ଟଚୀ ଘୋଷଣା କରାଯିବ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଆକି ନୂଆଦିଲ୍ଲୀରେ ଏ ବିଷୟରେ ଜଣାଇଛନ୍ତି ରବିବାରଠାରୁ ତିନି ଦିନ ବ୍ୟାପି ଭାରତ ଜାପାନ୍ ବାର୍ଷିକ ଶିଖର ବୈଠକ ଆରମ୍ଭ ହେବାର କାର୍ଯ୍ୟସ୍ତଚୀ ସ୍ଥିର ହୋଇଥିଲା ପାଲାମେଣ୍ଟ ଆଡଜଣ୍ଣ ପାର୍ଲାମେଣ୍ଟର ଉଭୟ ସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି

ବାଚସ୍କତି କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଛି ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି

ସେହି ବିଲ୍ଗୁଡ଼ିକ ମଧ୍ୟରେ ନାଗରିକ ସଂଶୋଧନ ବିଲ୍ ତୃତୀୟଲିଙ୍ଗୀ ବ୍ୟକ୍ତି ଅଧିକାର ସୁରକ୍ଷା ବିଲ୍ ଓ ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ବିଲ୍ ପ୍ରଭୃତି ଅନ୍ତର୍ଭୁକ୍ତ

କିନ୍ତୁ ସଦସ୍ୟମାନେ ସଭାକାର୍ଯ୍ୟ ସମ୍ପାଦନ ପାଇଁ ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସଭାକକ୍ଷରେ ଉପସ୍ଥିତ ରହିଥିଲେ ବୋଲି ସେ କହିଛନ୍ତି

ପୂର୍ବ ମେଦିନପୁରର ଦିଘାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଏହି ଆଇନ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲେ ମଧ୍ୟ ଏହାକୁ ରାଜ୍ୟରେ ଲାଗୁ କରାଯିବ ନାହିଁ କେନ୍ଦ୍ରରର ବିଜେପି ନେତୃତ୍ୱର ସରକାରଙ୍କର ସମାଲୋଚନା କରି ଶ୍ରୀମତୀ ବାନାର୍ଜୀ କହିଛନ୍ତି ଧର୍ମଭିତ୍ତିରେ ଲୋକମାନଙ୍କୁ ବିଭାଜିତ କରିବାକୁ ସେ କେବେ ଅନୁମତି ଦେବେ ନାହିଁ ସେ କହିଛନ୍ତି ଜାତୀୟ ନାଗରିକ ପଞ୍ଜିକା ଓ ସଂଶୋଧିତ ନାଗରିକ ଆଇନ୍ ରାଜ୍ୟରେ ଲାଗୁ କରାଯିବ ନାହିଁ ସୀତାରମଣ ରାହୁଲ ଆଣ୍ଡ ଅନିୟନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶରେ ବଳାକାର ଘଟଣା ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସେ ଅତିରଞ୍ଜିତ ବୋଲି ବର୍ଷନା କରି ଶ୍ରୀ ରାହୁଲ ଗାନ୍ଧିଙ୍କ ଭଳି ଜଣେ ନେତା ମହିଳାମାନଙ୍କ ସଂକ୍ରାନ୍ତରେ ଏଭଳି ମନ୍ତବ୍ୟ ଦେବା ଏକ ଲଜ୍ଜାକର ଘଟଣା ବୋଲି କହିଛନ୍ତି ପିଆକର ମୂଲ୍ୟବୃଦ୍ଧି ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ପିଆଜର ଦାମ୍ ଧୀରେ ଧୀରେ କମିବା ଆରମ୍ଭ କରିଛି ସେ କହିଛନ୍ତି ମନ୍ତ୍ରୀମାନଙ୍କର ଏକ ଗୋଷୀ ଦୈନ୍ୟନ୍ଦିନ ଭିତ୍ତିରେ ପରିସ୍ଥିତିର ସମୀକ୍ଷା କରୁଛନ୍ତି ଓ ପିଆଜର ମୂଲ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି ଓ୍ୱେଦର ଗତ ରାତିର୍ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ବର୍ଷା ଆଜି ସକାଳ ପର୍ଯ୍ୟନ୍ତ ଜାରି ଥିଲା ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରାରେ ବ୍ୟାପକ ହ୍ରାସ ଘଟିଛି ଓ ରାଜ୍ୟର ବାୟୁରମାନରେ ଉନ୍ନତି ପରିଲକ୍ଷିତ ହୋଇଛି

ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଯୋଗୁଁ ଭିଷଣ ଶୀତଲହରୀ ଅନୁଭୂତ ହେଉଛି ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ଦୁଇ ଦିନ ଧରି ବର୍ଷା ଓ ତୁଷାରପାତ ଲାଗି ରହିଛି ଲାହୁଲ ସ୍ୱିତି କିନ୍ନଉର କୁଲ୍କୁ ଓ ସିମଳା ଆଦି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ବର୍ଷା ହୋଇଛି ଲଦାଖର କାର୍ଗିଲ୍ ଜିଲ୍ଲାରେ ମଧ୍ୟ ସାନି ତୂଷାରପାତ ହୋଇଛି